ନୋମିନେସନ୍ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଗତକାଲି ଶେଷ ହୋଇଛି

ପ୍ରାର୍ଥୀପତ୍ରଗୁଡ଼ିକ ଆଜି ଯାଞ୍ଚ କରାଯିବ ଆସନ୍ତା ଗୁରୁବାର ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ

ଉତ୍ତରପ୍ରଦେଶରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଗତକାଲି ମନୋନୟନ ପତ୍ର ଦାଖଲ କରିଥିବାର ଖବର ମିଳିଛି

ଜାମ୍ମୁ କାଶ୍କୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ୍ କନ୍ଫରେନ୍ୱର ମୁଖ୍ୟ ଫାରୁକ୍ ଅବ୍ଦୁଲ୍ଲା ଶ୍ରୀନଗର ବୁଦ୍ଗାଁ ସଂସଦୀୟ ଆସନର୍ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି

କର୍ଣ୍ଣାଟକରେ ବିଜେପି ଅଶ୍ୱତ୍ ନାରାୟଣଙ୍କୁ ବାଙ୍ଗାଲୋର ଗ୍ରାମୀଣ ଆସନରୁ ଛିଡ଼ା କରାଇଥିବା ବେଳେ ତେଜସ୍ୱୀ ସ୍ୱର୍ଯ୍ୟାଙ୍କୁ ବାଙ୍ଗାଲୋର ସାଉଥ୍ ଆସନରୁ ଛିଡ଼ା କରାଯାଇଛି ରାଜବୀର ସିଂ ବାଲ୍ମିକିଙ୍କୁ ଉତ୍ତରପ୍ରଦେଶର ହଥ୍ରାସ୍ ସଂରକ୍ଷିତ ଲୋକସଭା ଆସନରୁ ଛିଡ଼ା କରାଯାଇଥିବା ବେଳେ ଆସାମର ନାଓଗଙ୍ଗ ଆସନରୁ ରୂପକ ଶର୍ମାଙ୍କୁ ପ୍ରାର୍ଥୀ କରାଯାଇଛି ବିଜେପିର ସନତ୍ ଗଡତିଆ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି ବିଜେପୁର ହେଉଛି ଶ୍ରୀ ପଟ୍ଟନାୟକଙ୍କର ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ଆସନ

ଛତିଶଗଡ଼ରୁ ଜ୍ୟୋସ୍ନା ମହନ୍ତଙ୍କୁ କୋର୍ବା ଆସନରୁ ପ୍ରାର୍ଥୀ କରାଯାଇଥିବା ବେଳେ ଦୁର୍ଗ୍ ଆସନରୁ ପ୍ରତିମା ଚନ୍ଦ୍ରକରଙ୍କୁ ପ୍ରାର୍ଥୀ କରାଯାଇଛି ଉତ୍ତର ଗୋଆରୁ ଗିରିଶ ଚୋଡ଼ାଙ୍କଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଦକ୍ଷିଣ ଗୋଆ ଆସନରୁ ଫ୍ରାନ୍ସିସ୍କୋ ସାଡ଼ିନାହାଙ୍କୁ ପ୍ରାର୍ଥୀ କରାଯାଇଛି କେତନ ପଟେଲଙ୍କୁ ଡାମନ ଓ ଡିଉ ସଂସଦୀୟ ଆସନରୁ କଂଗ୍ରେସ ପ୍ରାର୍ଥୀ କରିଛି ଏସ୍ସି ସିବିଆଇ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ୍ ସିଂ ଯାଦବ ତାଙ୍କ ପୁଅ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଓ ପ୍ରତୀକ୍ ଯାଦବଙ୍କ ବିରୁଦ୍ଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ତଦନ୍ତ ରିପୋର୍ଟ ଦାଖଲ କରିବାପାଇଁ ସିବିଆଇକୁ ନିର୍ଦ୍ଦେଶ ଲୋଡ଼ି ଆଗତ ଏକ ଆବେଦନ ଉପରେ ସୁପ୍ରିମ୍କୋର୍ଟ ସିବିଆଇକୁ ନୋଟିସ୍ ଜାରି କରିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ କଷ୍ଟିସ୍ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ତଦନ୍ତର ସ୍ଥିତାବସ୍ଥା ସଂକ୍ରାନ୍ତରେ ଦୁଇ ସପ୍ତାହ ଭିତରେ ଜଣାଇବାପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି

ଭାରତ ଦ୍ୱାରା ନିର୍ମିତ ଏମିସାଟ୍ ଉପଗ୍ରହ ରାଡାର ନେଟୱାର୍କକୁ ତଦାରଖ କରିବ

ଏଚ୍ଆର୍ଡି ରିସର୍ଚ ଗବେଷଣା କ୍ଷେତ୍ରରେ ପସନ୍ଦ ବିଷୟବସ୍ତୁ ଚୟନ ପ୍ରସଙ୍ଗରେ କଟକଣା ଲଗାଯାଇଥିବା ନେଇ କେତେକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ମାନବ ସମ୍ଭଳ ବିକାଶ ମନ୍ତ୍ରଣାଳୟ ଖଣ୍ଡନ କରିଛି ଏକ ସ୍ୱଷ୍ଟୀକରଣରେ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ସରକାର ଗବେଷଣା କ୍ଷେତ୍ରରେ ସ୍ୱାଧୀନତା ପ୍ରଦାନ କରିବା ଉପରେ ବିଶ୍ୱାସ କରନ୍ତି ଗବେଷଣା କ୍ଷେତ୍ରରେ ଉନ୍ନତ ପରିବେଶ ସୂଷ୍ଟି କରିବା ସହ ଏହାର ପରିସରକୁ ବ୍ୟାପକ କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି

ଭିପି ମୁମ୍ବାଇ ଉପରାଷ୍ଟ୍ରପତି ଏମ୍ ଭେଙ୍କୟାନାଇଡୁ ଆଜି ମୁମ୍ବାଇରେ ଇନ୍ଦିରା ଗାନ୍ଧୀ ଉନ୍ନୟନ ଗବେଷଣା ପ୍ରତିଷ୍ଠାନର ଷୋଡ଼ଶ ସମାବର୍ତ୍ତନ ଉହବରେ ଯୋଗଦେବେ

ବ୍ୟାଡମିଣ୍ଟନ୍ ନୂଆଦିଲ୍ଲୀଠାରେ ଆଜିଠାରୁ ଆରମ୍ଭ ହେଉଥିବା ଇଣ୍ଡିଆ ଓପନ୍ ସୁପର୍ ଫାଇଭ୍ ହଣ୍ଡ୍ରେଡ୍ ବ୍ୟାଡମିଷ୍ଟନ ପ୍ରତିଯୋଗିତାରେ ପିଭି ସିନ୍ଧୁ ଓ ମୁଗ୍ମା ଆଗ୍ରେଙ୍କ ମଧ୍ୟରେ ମୁକାବିଲା ହେବ ଉଦୀୟମାନ ଖେଳାଳି ବୂଶାଳୀ ଗୁମାଡ଼ି ଓ ସାଇ ଉତ୍ତେଜିତା ରାଓ ଚୁକ୍କାଙ୍କ ମଧ୍ୟରେ ସିଙ୍ଗିଲ୍ସ ମୁକାବିଲା ହେବ ପୁରୁଷ ବିଭାଗରେ କିଦାଧି ଶ୍ରୀକାନ୍ତ ଆଜି ତାଙ୍କର ପ୍ରାରମ୍ଭିକ ମ୍ୟାଚ୍ ହଂକର ୱଙ୍ଗ୍ ୱିଙ୍ଗ୍ କି ଭିନ୍ସେନଟ୍ଙ୍କ ବିପକ୍ଷରେ ଖେଳିବେ ମହିଳା ଡବଲ୍ସରେ ଅଶ୍ୱିନୀ ପୁନାପ୍ସା ଏନ୍ସିକ୍କିରେଡ୍ଡୀଙ୍କ ଯୋଡ଼ି ମେଘ୍ନା ଜାକାମ୍ପୁଡି ଓ ପୂର୍ବିଶା ଏସ୍ରାମ ଯୋଡ଼ିଙ୍କ ବିପକ୍ଷରେ ମ୍ୟାଚ ଖେଳିବେ ହକି ମାଲସିଆର ଇପୋହ୍ଠାରେ ଚାଲିଥିବା ଆଜ୍ଲାନ୍ଶାହା କପ୍ ହକି ଟୁର୍ଣ୍ଣାମେଣ୍ଟ୍ରେ ଆଜି ଭାରତ ତା'ର ତୂତୀୟ ଲିଗ୍ ମ୍ୟାଚ୍ ମାଲେସିଆ ବିପକ୍ଷରେ ଖେଳିବ

ଆକି ଖେଳାଯିବାକୁ ଥିବା ଅନ୍ୟ ମ୍ୟାଚ୍ଗୁଡ଼ିକରେ ଜାପାନ କାନାଡା ବିପକ୍ଷରେ ଓ ପୋଲାଣ୍ଡ ଦକ୍ଷିଣ କୋରିଆ ବିପକ୍ଷରେ ଖେଳିବ ଗତ ରବିବାର ଦିନ ଖେଳର ଶେଷ ମୁହୂର୍ତ୍ତରେ ଭାରତକୁ ଦକ୍ଷିଣ କୋରିଆ ଗୋଟିଏ ଗୋଲ୍ ଦେଇଥିବାରୁ ମ୍ୟାଚ୍ଟି ଅମିମାଂସିତ ଭାବେ ଶେଷ ହୋଇଥିଲା

ଆୟୋଜକ ଦଳ ମାଲେସିଆ ତାଲିକାର ଶୀର୍ଷରେ ରହିଛି

ଆର୍ବିଆଇ ଗଭର୍ଣ୍ଣର୍ ରିଜର୍ଭ ବ୍ୟାଙ୍କ୍ ଗଭର୍ଷ ଶକ୍ତିକାନ୍ତ ଦାସ କହିଛନ୍ତି ଦେଶରେ ଡିକିଟାଲ୍ ପେମେଣ୍ଟକୁ ଅଧିକ ବ୍ୟାପକ କରିବା ଓ ଆର୍ଥିକ ବୈଷୟିକ ଜ୍ଞାନ ସହାୟତାରେ ସମସ୍ତଙ୍କୁ ଆର୍ଥକ ବ୍ୟବସ୍ଥାରେ ସାମିଲ୍ କରିବାପାଇଁ ନନ୍ଦନ ନିଲେକାନିଙ୍କ ନେତୃତ୍ୱରେ ରିଜର୍ଭ ବ୍ୟାଙ୍କ୍ ଏକ ପାଞ୍ଚକଣିଆ କମିଟି ଗଠନ କରିଛି